ବିଜେପି ସଭାପତି ଅମିତ ଶାହା ବେଆଇନ୍ ଅନୁପ୍ରବେଶକୁ ରୋକିବା ପାଇଁ ସର୍ବଭାରତୀୟ ସ୍ତରରେ ଏନ୍ଆର୍ସି ଆରମ୍ଭ କରିବା ବିଷୟ ଦୋହରାଇଛନ୍ତି

କ୍ୟାମ୍ପେନିଂ ଅବଶିଷ୍ଟ ଦୂଇଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଖ୍ରବ୍ କୋରସୋରରେ ଆଗେଇ ଚାଲିଛି ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ର୍ୟାଲି ଓ ନିର୍ବାଚନ ସଭାମାନ କର୍ରଛନ୍ତି

ବିଜେପି ସଭାପତି ଅମିତ ଶାହା ଆଜି ପଣ୍ଢିମବଙ୍ଗରେ ନିର୍ବାଚନ ପ୍ରଚାର କରିଛନ୍ତି ପଣ୍ଢିମ ମେଦିନପୁର କିଲ୍ଲାର ଘାଟାଲଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୃ ଫେରିଲେ ବେଆଇନ୍ ଅନୁପ୍ରବେଶକୁ ରୋକିବା ପାଇଁ ସମଗ୍ର ଦେଶରେ ଏନ୍ଆର୍ସି ଲାଗୁ କରିବ ସେ କହିଛନ୍ତି ବିଜେପି ସରକାର ପାର୍ଲାମେଙ୍କରେ ନାଗରିକ ସଂଶୋଧନ ବିଲ୍ ପାଶ୍ କରାଇବ ଓ ଭାରତରେ ବସବାସ କରୁଥିବା ସମସ୍ତ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବ

ମମତା ବାନାର୍ଜୀ ସରକାର ରାଜ୍ୟରେ ବିକାଶମଳକ କାର୍ଯ୍ୟରେ ବାଧା ସୃଷ୍ଟି କର୍ତ୍ତିବାର ସେ ଦୋଷାରୋପ କରିଛନ୍ତି ସେ ପଣ୍ଢିମବଙ୍ଗର ବିଷ୍ଣୁପୁରଠାରେ ମଧ୍ୟ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ବିଜେପିର ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏନ୍ଡିଏ ସରକାର ତାଙ୍କର ପ୍ରତିଶ୍ରତିଗୁଡ଼ିକର ପାଳନ କରିବାରେ ସମ୍ପର୍ଶ୍ଣ ରୂପେ ବିଫଳ ହୋଇଛନ୍ତି ବାଙ୍କୁଡ଼ା କିଲ୍ଲାର ରାଣୀବନ୍ଧ ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି କଙ୍ଗଲମହଲର ଅଧିବାସୀମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରିଛନ୍ତି ଓ ସେହି ଅଞ୍ଚଳକୁ ମାଓବାଦୀମାନଙ୍କ କବଳରୁ ମୁକ୍ତ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଆଜି ହରିଆଣାର ଅୟାଲାଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି

କଂଗ୍ରେସ ପାର୍ଟି କ୍ଷମତାକୁ ଆସିଲେ ବର୍ଷେ ଭିତରେ ସେହି ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ବର୍ତ୍ତମାନର ସରକାର ମନରେଗା ଯୋଜନାକୁ ଏକ ପ୍ରକାରର ନିଷ୍କ୍ରିୟ କରି ଦେଇଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି କୃଷକମାନଙ୍କର ଦୁର୍ଦ୍ଦଶା ପାଇଁ ଏନ୍ଡିଏ ସରକାରଙ୍କୁ ଦୋଷାରୋପ କରି ସେ କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ କୃଷକମାନଙ୍କର ଋଣ ଛାଡ଼ କରାଯାଇଛି କୃଷକମାନେ ଋଣ ପୈଠ କରିନପାରିଲେ ସେମାନଙ୍କୁ କେଲ୍ ଯିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ସେ ପ୍ରତିଶ୍ରତି ଦେଇଛନ୍ତି

ଅକ୍ଷୟ ତୃତୀୟା ଆଜି ସମଗ୍ର ଦେଶରେ ପବିତ୍ର ଅକ୍ଷୟ ତୂତୀୟା ପାଳିତ ହୋଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆଜି ପର୍ଶୁରାମ ଜୟନ୍ତୀ ଅବସରରେ ମଧ୍ୟ ଲୋକମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି ଭଗବାନ ବାସବେଶ୍ୱରଙ୍କ କୟନ୍ତୀ ଅବସରରେ ସେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି ରାହୁଲ ଓ୍ୱେଷ୍ଟ ବେଙ୍ଗଲ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି କହିଛନ୍ତି ତାଙ୍କ ପାର୍ଟି କ୍ଷମତାକ୍ ଆସିଲେ କୃଷକମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିବେ

ମୋଦି ସରକାର ଦେଇଥିବା ପ୍ରତିଶ୍ରୁତିଗୁଡ଼ିଗୁ ପୂରଣ କରିବାରେ ଗତ ପାଞ୍ଚ ବର୍ଷ ଭିତରେ ସମ୍ପର୍ଶ୍ଣ ରୂପେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଗାନ୍ଧି ଦୋଷାରୋପ କରିଛନ୍ତି

ଚାଇବାସାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଗରିବ ଲୋକମାନଙ୍କର ସ୍ୱାର୍ଥରକ୍ଷା ଦିଗରେ ସରକାର ସମ୍ପର୍ଶ୍ଣ ବିଫଳ ହୋଇଥିବାର ସେ ଅଭିଯୋଗ କରିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ବିମୁଦ୍ରିକରଣ ମାଧ୍ୟମରେ ଗରିବ ଓ କୃଷକମାନଙ୍କୁ ସବୁଠୁ ବେଶି କ୍ଷତି ପହଞ୍ଚାଇଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଫେରିଲେ ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ କୀର୍ତ୍ତି ଆଜାଦଙ୍କ ପାଇଁ ଧାନବାଦ୍ଠାରେ ସେ ଏକ ରୋଡ୍ ଶୋ' କରିଥିଳେ

ଶ୍ରୀ ସିସୋଦିଆ ଆମ୍ ଆଦମୀ ପାର୍ଟି ଇଷ୍ଟ ଦିଲ୍ଲୀ ଲୋକସଭା ପ୍ରାର୍ଥୀ ଆତିଶିଙ୍କ ଉପରେ ଜାତିଗତ ମନ୍ତବ୍ୟ ଦେଇଥିଲେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଜବାବ ଦାଖଲ କରିବାକୁ ଶ୍ରୀ ସିସୋଦିଆଙ୍କୁ କୁହାଯାଇଛି ଇଷ୍ଟ ଦିଲ୍ଲୀ ରିଟର୍ଶ୍ଣି ଅଫିସର୍ ତାଙ୍କର ନୋଟିସ୍ରେ ଶ୍ରୀ ସିସୋଦିଆ ନିର୍ବାଚନ ଆଚରଣବିଧି ଲଙ୍ଘନ କରିଥିବାର ଦର୍ଶାଇଛନ୍ତି

ଏହା ପରେ ବିଜେପି ତାଙ୍କ ବିର୍ରଦ୍ଧରେ ଅଭିଯୋଗ କରିଥିଲା ଏସ୍ସି ଚିଦାମ୍ଘରମ୍ କଂଗ୍ରେସ ନେତା ପି ଚିଦାୟରମଙ୍କ ପୁଅ କାର୍ତ୍ତୀ ଚିଦାୟମରଙ୍କୁ ଚଳିତ ମାସରେ ଆମେରିକା କର୍ମାନୀ ଓ ସ୍କେନ୍ ଗସ୍ତ କରିବା ପାଇଁ ସୁପ୍ରିମ୍କୋର୍ଟ ଆକି ଅନୁମତି ପ୍ରଦାନ କରିଛନ୍ତି ତାଙ୍କ ବିରୁଦ୍ଧରେ ଫୌକଦାରୀ ମାମଲାରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଓ ସିବିଆଇ ତଦନ୍ତ ଚଳାଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କାର୍ତ୍ତୀ ଚିଦାମ୍ଘରମ୍ଙ୍କୁ ବିଦେଶ ଗସ୍ତ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ଏଥିପାଇଁ ତାଙ୍କୁ କିଛି ସର୍ତ୍ତାବଳୀ ଦିଆଯାଇଛି

ଶ୍ରୀମତୀ ସ୍ୱରାଜ ଭାରତୀୟ ହାଇକମିଶନର ଅଭୟ ଠାକୁରଙ୍କୁ ଏ ବିଷୟରେ ସେଠାକାର ଉଚ୍ଚସରକାରୀ ସ୍ତରରେ ଉହ୍ରାପନ କରିବା ପାଇଁ କହିଛନ୍ତି ଓ ଅପହୃତ ଭାରତୀୟ ନାବିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବାକୁ ଅନୁରୋଧ ଜଣାଇଛନ୍ତି ଓଡ଼ିଶା ସାଇକ୍ଲୋନ୍ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି

ନୌବାହିନୀ ଓ ଭାରତୀୟ ଉପକୂଳରକ୍ଷୀ ବାହିନୀ କ୍ଷତିଗ୍ରସ୍ତ ଅଞ୍ଚଳରେ ସାମୁହିକ ଭୋଜନର ବ୍ୟବସ୍ଥା କରିଛନ୍ତି ତିନୋଟି କିଲ୍ଲାକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇ ସାରିଲାଣି ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର କିଛି ଭାଗକୁ ବିଦ୍ୟୁତ୍ ଯୋଗାଇ ଦିଆଯିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ପ୍ରକାଶିତ ଏକ ପ୍ରେସ୍ ଇସ୍ତାହାର ଅନୁସାରେ ବିଦ୍ୟୁତ୍ ଯୋଗାଣ ଓ ସବ୍ଷ୍ଟେସନ୍ଗୁଡ଼ିକର ମରାମତି ପାଇଁ ଅଢ଼େଇ ହଜାର ଲୋକଙ୍କୁ କାର୍ଯ୍ୟରେ ଲଗାଯାଇଛି

ପେଟ୍ରୋଲିୟମ୍ ମନ୍ତଶାଳୟ କହିଛି ଅଧିକାଂଶ ପେଟ୍ରୋଲ୍ ପମ୍ପ କାର୍ଯ୍ୟକ୍ଷମ ଥିବାବେଳେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ମହଜୁଦ୍ ରହିଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କୋର୍ଟ୍ ତାଙ୍କର ପୂର୍ବ ନିର୍ଦ୍ଦେଶରେ କୌଣସି ପରିବର୍ତ୍ତନ କରିବେ ନାହିଁ

ରିଭ୍ ଇଣ୍ଡିଆ ବାଙ୍ଗଲାଦେଶ ବଙ୍ଗବନ୍ଧୁ ଶେଖ୍ ମୁଜିବୂର୍ ରେହେମାନଙ୍କ ଉପରେ ମିଳିତ ଭାବେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ଓ ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମ ଉପରେ ଏକ ବୃତ୍ତ ଚିତ୍ର ପ୍ରସ୍ତୁତ କରିବାକୁ ଉଭୟ ଭାରତ ଓ ବାଙ୍ଗଲାଦେଶ ଏକମତ ହୋଇଛନ୍ତି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଡକ୍ଟର ଗୌହର ରିଜ୍ବିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ଅଫିସରମାନଙ୍କୁ ସାକ୍ଷାତ କରି ଏହି ବୂତ୍ତ ଚିତ୍ର ନିର୍ମାଣ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ପୂର୍ବରୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ମିଳିତ ଭାବେ ଏହି ଚଳଚ୍ଚିତ୍ର ଓ ବୃତ୍ତ ଚିତ୍ର ନିର୍ମାଣ ପାଇଁ ଘୋଷଣା କରିଥିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ୍ ବେନେଗଲ୍ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବେ ଓ ଚଳଚ୍ଚିତ୍ରର କାହାଣୀ ଲେଖକ ଅତ୍କୁଲ ତିୱାରୀ ମଧ୍ୟ ତାଙ୍କୁ ଏଥିରେ ସହାୟତା କରିବେ